ପିଏମ୍ ସାଇକ୍ଲୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁଦ୍ରିକ ଝଡ଼ ତାଉକ୍ତେର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ଏଥି ସହିତ ସମ୍ପୁକ୍ତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ଗତକାଲି ସମୀକ୍ଷା କରିଛନ୍ତି ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରଙ୍କଦ୍ୱାରା ଲୋକମାନଙ୍କୁ ଯେଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ଏହା ସୁନିଶ୍ଚିତ କରିବାକୃ ଆବଶ୍ୟକ ପଦକ୍ଷେପ ନେବାଲାଗି ଶ୍ରୀ ମୋଦି ଏହି ଅବସରରେ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକରେ ବିଦ୍ୟୁତ୍ ଶକ୍ତି ଟେଲି ଯୋଗାଯୋଗ ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଏହାଛଡ଼ା ପରବର୍ତ୍ତୀ ଅବସ୍ଥାରେ ଯଦି ଏହିଭଳି ସେବା ଯୋଗାଣରେ କୌଣସି ପ୍ରକାର ବାଧା ସ୍ଚଷ୍ଟି ହୁଏ ତେବେ ତୁରନ୍ତ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଅନ୍ୟପକ୍ଷରେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଥିବା କୋଭିଡ୍ ହସ୍କିଟାଲ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତତି କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ଆବଶ୍ୟକ ଔଷଧ ଓ ଅକ୍ଟିଜେନ୍ ସିଲିଣ୍ଡର ଆଗୁଆ ମହକୁଦ୍ ରଖିବା ଅକ୍ଟିଜେନ୍ ଟ୍ୟାଙ୍କର୍ଗୁଡ଼ିକର ଯାତାୟାତକୁ ସୁଗମ କରିବା ଭାକ୍ୱିନ୍କୁ ସୁରକ୍ଷିତ ରଖିବା ଭଳି ପଦକ୍ଷେପ ନେବା ସହ କୋଭିଡ୍ ସଂକ୍ରମିତମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ଦିଗରେ କୌଣସି ପ୍ରକାର ବ୍ୟାଘାତ ଯେପରି ସୂଷ୍ଟି ନ ହୁଏ ସେଥିପ୍ରତି ଯତ୍ନବାନ୍ ହେବା ଲାଗି ଶ୍ରୀ ମୋଦି ବରିଷ୍ଣ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସେହିପରି ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ଗୁଜୁରାଟ୍ର ଜାମ୍ନଗରରୁ ଅକ୍ଟିଜେନ୍ ଯୋଗାଣ ଯେଭଳି ବାଧାପ୍ରାପ୍ତ ନ ହୁଏ ସେଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କ୍ୟାବିନେଟ୍ ସଚିବଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଣ ଅଧିକାରୀମାନେ ଯୋଗ ଦେଇଥିଲେ କ୍ୟାବିନେଟ୍ ସାଇକ୍ଲୋନ୍ କ୍ୟାବିନେଟ୍ ସଚିବ ସାମୁଦ୍ରିକ ଝଡ଼ ତାଉକ୍ତେର ମୁକାବିଲା ଲାଗି ସମସ୍ତ ଉପକ୍ୱଳବର୍ତ୍ତୀ ରାଜ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ଏଥିରେ ସମ୍ପ୍ରକ୍ତ ବିଭିନ୍ନ ସଂସ୍ଥା ପକ୍ଷର୍ କରାଯାଇଥିବା ପ୍ରସ୍ତତିର ନିୟମିତ ସମୀକ୍ଷା କର୍ତ୍ଛନ୍ତି ସେହିଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଦିନରାତି ସମ୍ପୁକ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥା ସହିତ ଏଥିଲାଗି ଯୋଗାଯୋଗରେ ଅଛନ୍ତି

ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାହିନୀ ପକ୍ଷରୁ ବିଭିନ୍ନ ଜାହାଜ ଓ ହେଲିକପ୍ଟରକୁ ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ମୁତ୍ୟନ କରାଯାଇଛି ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଓ ମେଡିକାଲ୍ ଟିମ୍କୁ ମଧ୍ୟ ତ୍ରିଭେନ୍ଦ୍ରମ୍ କନ୍ନର୍ ଓ ପଣ୍ଟିମାଞ୍ଚଳ ଉପକୃଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମୁତ୍ୟନ କରାଯାଇଛି

ପିଏମ୍ କୋଭିଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଏବଂ ସାମୁହିକ ଟିକାକରଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ ବରିଷ୍ଣ ଅଧିକାରୀମାନେ ଦେଶର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣର ସ୍ଥିତି ନମୁନା ପରୀକ୍ଷା ଅମ୍ଳଜାନ ଉପଲହ୍ଧତା ପ୍ରତିଷେଧକ ଟିକାକରଣ ଓ ସ୍ୱାସ୍ଥ୍ୟସେବା ମୌଳିକଡାଞ୍ଚା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ସମୟରେ ଦେଶରେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଘୋଷଣା କରି ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୃଢ଼ କରିବାର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ ଦେଶରେ ଆର୍ଟିପିସିଆର୍ ଏବଂ ର୍ୟାପିଡ୍ ଟେଷ୍ଟ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ କହିଛନ୍ତି ରାଜ୍ୟଗୁଡ଼ିକ କୌଣସି ବାଛବିଚାର ନ କରି ପ୍ରକୃତ ସଂକ୍ରମଣ ସଂଖ୍ୟା ସାର୍ବଜନୀନ କରିବା ଆବଶ୍ୟକ ଘରକୁ ଘର ବୁଲି ପରୀକ୍ଷା ଏବଂ ଚିହ୍ନଟ କାର୍ଯ୍ୟ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଭିନ୍ନ ଭିନ୍ନ ଭାଷାଭାଷୀ ଲୋକଙ୍କୁ ସେମାନଙ୍କ କଥିତ ଭାଷାରେ କୋଭିଡ୍ ନିର୍ଦ୍ଦେଶାବଳୀ ଉପଲବ୍ଧ କରାଇବା ଆବଶ୍ୟକ ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ସମସ୍ତ ଅଞ୍ଚଳରେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣର ଅମ୍ଳକାନ ଉପଲହ୍ଧ ହୋଇପାରିବ ସେନେଇ ପଦକ୍ଷେପ ନେବାକ୍ ନିର୍ଦ୍ଦେଶ ଦେଇଛନ୍ତି ଏବେ ସ୍ୱାସ୍ଥ୍ୟକେନ୍ଦ୍ର ଗ୍ରଡ଼ିକରେ ଅକ୍ଟିଜେନ୍ କନ୍ସେଣ୍ଟ୍ରେଟର ସମେତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଉପକରଣ ବହୁଳ ପରିମାଣରେ ବ୍ୟବହାର ହେଉଥିବାରୁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି ଏଥିସହିତ ଯେପରି ସମସ୍ତ ହସ୍କିଟାଲକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ହୋଇପାରିବ ସେ ନେଇ ମଧ୍ୟ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ତେବେ ଦେଶର କେତେକ ଅଞ୍ଚଳରେ ଭେଷ୍ଟିଲେଟର ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଥିବାରୁ ଶ୍ରୀ ମୋଦି ଉଦ୍ବେଗ ପ୍ରକାଶ କରିଛନ୍ତି ତେବେ ଏଭଳି ଘଟଣାର ତ୍ରରନ୍ତ ଅଡିଟ୍ କରାଯିବା ସହିତ ଏଗ୍ରଡ଼ିକ ତ୍ରରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଧାର କୋଭିଡ୍ ଭାରତର ଏକକ ପରିଚୟ ପତ୍ର କର୍ତ୍ତ୍ୱପକ୍ଷ କହିଛନ୍ତି ଆଧାର କାର୍ଡ଼ ନ ଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ କୋଭିଡ୍ ନାଇଷ୍ଟିନ୍ ଲାଗି ଚିକିତ୍ସା କରାଯିବା ତଥା ପ୍ରତିଷେଧକ ଟିକା ଦିଆଯିବାରୁ ବଞ୍ଚତ କରାଯାଇ ପାରିବ ନାହିଁ ଆଧାର ନ ଥିବା କାରଣରୁ କେତେକ ବ୍ୟକ୍ତିଙ୍କୁ ଟିକାକରଣ ଓ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣରେ ବାଧା ସୃଷ୍ଟି ହେଉଥିବେଳ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କର୍ତ୍ତ୍ୱପକ୍ଷଙ୍କ ପକ୍ଷରୁ ଏଭଳି ସ୍ୱଷ୍ଠୀକରଣ ଦିଆଯାଇଛି ଯେକୌଣସି କାରଣବଶତଃ ଯଦି କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ଼ ନ ଥାଏ ତେବେ ଆଧାର ଆଇନ ଅନୁଯାୟୀ ସମ୍ପୁକ୍ତ ବ୍ୟକ୍ତିଙ୍କୁ କୌଣସି ପ୍ରକାର ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାରୁ ବଞ୍ଚତ କରାଯାଇପାରିବ ନାହିଁ ବୋଲି କର୍ତ୍ତ୍ୟପକ୍ଷ କହିଚ୍ଚନ୍ତି

ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଥିବା କୋଭିଡ୍ ଟିକାର ବିକାଶ ତଥା ଉତ୍ପାଦନକୁ ତ୍ୱରାନ୍ୱିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଏଥିଲାଗି ସରକାରଙ୍କ ପକ୍ଷର୍ ଆବଶ୍ୟକ ଆର୍ଥକ ସହାୟତା ଯୋଗାଇ ଦିଆଯାଉଛି

ଏହି ଔଷଧକୁ ଜର୍ରରୀକାଳୀନ ବ୍ୟବହାର ଲାଗି ଭାରତୀୟ ଔଷଧ ମହାନିୟନ୍ତ୍ରକ ଅନ୍ତ୍ରମତି ପ୍ରଦାନ କରିଛନ୍ତି ଆସନ୍ତା ମାସ ପ୍ରଥମାର୍ଦ୍ଧରେ ଡକ୍କର ରେଡ୍ରିକ୍ ଲାବୋରେଟୋରୀ ପକ୍ଷରୁ ଏହି ଔଷଧର ବହୁଳ ମାତ୍ରାରେ ଉତ୍ପାଦନ କରାଯିବ ସାଚେଟ୍ରେ ଆସ୍ତଥିବା ଏହି ଔଷଧ ଗ୍ରୁଷକୁ ପାଣିରେ ମିଶାଇ ସେବନ କରିବାକୁ ପଡ଼ିବ କରୋନା ରୋଗୀର ଶରୀରରେ ଏହି ଔଷଧ ସମ୍ପୁକ୍ତ ଭୂତାଣୁର ବଂଶବିସ୍ତାର ପ୍ରକ୍ରିୟାକୁ ରୋକିଥାଏ ବୋଲି ଡିଆର୍ଡିଓ ପକ୍ଷରୁ କୁହାଯାଇଛି ଭାକ୍ନିନ୍ ଦେଶରେ କରୋନା ମହାମାରୀ ସଂକ୍ରମଣକୃ ନିୟନ୍ତ୍ରଣ କରିବା ଲାଗି ଟିକାକରଣ ଦ୍ରତଗତିରେ କରାଯାଉଛି

ଅନ୍ୟ ପକ୍ଷରେ ସକ୍ରିୟ ଚିକିହାଧୀନଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି

ସେହି ରାଜ୍ୟ ଗୁଡ଼ିକ ହେଉଛି ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଉତ୍ତରପ୍ରଦେଶ ତାମିଲନାଡ଼ୁ ପଣ୍ଢିମବଙ୍ଗ ଆନ୍ଧ୍ରପ୍ରଦେଶ ହାରିଆଣା ଗୁଜରାଟ ଏବଂ ଦିଲ୍ଲୀ

ଅନ୍ୟ ପକ୍ଷରେ ଦେଶରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟାରେ ଆଖିଦୂଶିଆ ଭାବେ ହ୍ରାସ ପାଇଛି

ସେହିସବ୍ର ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଷ୍ଣାଟକ ପ୍ରଥମରେ ଥିବା ବେଳେ ଏହା ପରକ୍ ମହାରାଷ୍ଟ୍ର କେରଳ ରାଜସ୍ଥାନ ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ ଗ୍ରଜରାଟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ରହିଛି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି